ଜନ୍ମୁ କାଶ୍ମୀରରେ ଆଜିଠାରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି

ରିଆଦ୍ରେ ଭବିଷ୍ୟତ ପୁଞ୍ଜିନିବେଶ ପଦକ୍ଷେପ ଫୋରମ୍ରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଭାରତର ଷ୍ଟାର୍ଟ ଅପ୍ ବ୍ୟବସ୍ଥାରୁ ଲାଭବାନ ହେବାକୁ ଆନ୍ତର୍ଜାତିକ ସ୍ତରର ପୁଞ୍ଜିନିବେଶକାରୀମାନଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଷ୍ଟାର୍ଟ ଅପ୍ କ୍ଷେତ୍ରରେ ଭାରତର ସ୍ଥାନ ବିଶ୍ୱରେ ତୂତୀୟ ଓ ଭାରତୀୟ ଷ୍ଟାର୍ଟ ଅପ୍ କମ୍ପାନୀଗୁଡ଼ିକ ଆନ୍ତର୍ଜାତିକ ସ୍ତରରେ ନିବେଶ କରିବା ଆରମ୍ଭ କଲେଣି

ଜାତିସଂଘରେ ସଂସ୍କାରର ଆବଶ୍ୟକତା ବିଷୟ ଉତ୍ଥାପନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିବାଦ ସମାଧାନର ପ୍ରତିଷ୍ଠାନ ଭାବେ ଜାତିସଂଘ ଯେଭଳି ବିକଶିତ ହେବା ଉଚିତ ସେଭଳି ହୋଇ ନାହିଁ ଓ ଦେଶଗୁଡ଼ିକୁ ଜାତିସଂଘରେ ତାଞ୍ଚାଗତ ସଂସ୍କାର ଆଣିବା ପ୍ରତି ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ହେବ ଶ୍ରୀ ମୋଦି କହିଛନ୍ତି ଶକ୍ତିଶାଳୀ ଦେଶମାନେ ଜାତିସଂଘକୁ ଏକ ଅନୁଷ୍ଠାନ ପରିବର୍ତ୍ତେ ଏକ ଅସ୍ତ୍ର ଦୃଷ୍ଟିରେ ଦେଖୁଛନ୍ତି ପିଏମ୍ ସାଉଦି ଆରବ ଭାରତ ଓ ସାଉଦି ଆରବ ଏକ ଭାଗିଦାରୀ ପରିଷଦ ଗଠନ କରିବା ଓ ସନ୍ତାସବାଦର ଦମନରେ ସହଯୋଗ ବୃଦ୍ଧି କରିବାକୁ ସଙ୍କଚ୍ଚବଦ୍ଧ ହୋଇଛନ୍ତି

ଭାଗିଦାରୀ ପରିଷଦ ରାଜିନାମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଉଦି ଯୁବରାଜ ମହମ୍ମଦ ବିନ୍ ସଲ୍ମନ୍ ସ୍ୱାକ୍ଷର କରିଛନ୍ତି ଗତରାତିରେ ରିଆଦ୍ରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି ଏହି ପରିଷଦ ଏକ ସାମ୍ଭହିକ ଦ୍ୱିପକ୍ଷୀୟ ମଞ୍ଚ ହେବ ଯାହା ମଧ୍ୟରେ ଦୁଇ ଦେଶର ସମସ୍ତ କ୍ଷେତ୍ରରେ ସମ୍ପର୍କ ବିଷୟ ସ୍ଥାନ ପାଇବ ପ୍ରଧାନମନ୍ତ୍ରୀ ସାଉଦି ଆରବକୁ ତାଙ୍କ ଗସ୍ତ ଶେଷ କରି ନୂଆଦିଲ୍ଲୀ ଫେରିଆସିଛନ୍ତି ସନ୍ତାସବାଦ ଓ ଉଗ୍ରବାଦକୁ କୌଣସି ଜାତି ଧର୍ମ କିମ୍ବା ସଂସ୍କୃତି ସହ ଯୋଡ଼ାଯିବାପାଇଁ ହେଉଥିବା ଉଦ୍ୟମକୁ ଉଭୟ ଦେଶ ପ୍ରତ୍ୟାଖ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଶେଷରେ କାରି ମିଳିତ ବିବୂଭିରେ ଭାରତ ଓ ସାଉଦି ଆରବ ସନ୍ତାସବାଦର ଦମନ ପାଇଁ ସହଯୋଗ ବୃଦ୍ଧି ଏ ସଂକ୍ରାନ୍ତୀୟ ତଥ୍ୟର ଆଦାନ ପ୍ରଦାନ ଦକ୍ଷତା ବୃଦ୍ଧି ଓ ଆନ୍ତର୍ଜାତିକ ଅପରାଧକୁ ରୋକିବାପାଇଁ ସହଯୋଗ ବୃଦ୍ଧି ଲାଗି ସଙ୍କଚ୍ଚବଦ୍ଧତା ପ୍ରକାଶ କରିଛନ୍ତି କୌଣସି ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାପାଇଁ ଉଭୟ ଦେଶ ସେମାନଙ୍କର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି କୌଣସି ଦେଶର ସାର୍ବଭୌମ ଉପରେ ଆକ୍ରମଣକୁ ରୋକିବାପାଇଁ ଆନ୍ତର୍ଜାତିକ ସମ୍ପ୍ରଦାୟ ଏହାର ଦାୟିତ୍ୱ ନିର୍ବାହନ କରିବାକୁ ମଧ୍ୟ ଉଭୟ ଦେଶ ଦୋହରାଇଛନ୍ତି ମହାରାଷ୍ଟ୍ର ପଲିଟିକ୍ନ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଥିବାବେଳେ ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ସମାଧାନ ବାହାରିପାରି ନାହିଁ ବିଜେପି ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀଶ ଶିବସେନାକୁ କଦାପି ଅଢ଼େଇ ବର୍ଷପାଇଁ ମୁଖ୍ୟମନ୍ତ୍ରୀ ପଦ ଦିଆଯିବା ବିଷୟରେ ପ୍ରତିଶ୍ରୁତି ଦିଆଯାଇ ନ ଥିବାର ଦୃଢ଼ ଭାବେ କହିଛନ୍ତି ଦୁଇ ଜଣ ବରିଷ୍ଠ ମନ୍ତ୍ରୀ ତଥା ପାଟି ନେତା ସୁଧୀର ମୁଙ୍ଗତିୱାର୍ ଓ ଚନ୍ଦ୍ରକାନ୍ତ ପାଟିଲ୍ ଶ୍ରୀ ଫଡ଼ନବୀଶଙ୍କୁ ସମର୍ଥନ କରିଛନ୍ତି ଓ ଶିବସେନାକୁ ସେଭଳି କୌଣସି ପ୍ରତିଶ୍ରୁତି ଦିଆଯାଇ ନ ଥିବାର କହିଛନ୍ତି ବିଜେପି ମୁଖ୍ୟ ଅମିତ୍ ଶାହା ଓ ଶିବସେନା ମୁଖ୍ୟ ଉଦ୍ଧବ୍ ଠାକ୍ରେ ଅଧା ଅଧା ଶାସନ ବିଷୟର ଚୂଡ଼ାନ୍ତ କରିବେ ବୋଲି ସେମାନେ କହିଛନ୍ତି ଶ୍ରୀ ଫଡ଼ନବୀଶଙ୍କର ବିବୃତ୍ତି ପରେ ଶିବସେନାର ଆଜି ବିଜେପି ସହ ହେବାକୁ ଥିବା ବୈଠକକୁ ଏହା ବାତିଲ୍ କରିଛି ଇତିମଧ୍ୟରେ ବିଜେପିର ନବନିର୍ବାଚିତ ବିଧାୟକମାନେ ଆଜି ମୁମ୍ବାଇରେ ବିଧାୟକ ଦଳ ନେତା ନିର୍ବାଚିତ କରିବେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର୍ ଓ ବିଜେପି ଜାତୀୟ ଉପସଭାପତି ଅବିନାଶ ରାୟ ଖାନ୍ଧା ଆଜିର ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରହିବେ

ସେମାନଙ୍କ ମଧ୍ୟରେ ନିର୍ଦ୍ଦଳୀୟ ବିଧାୟକ କିଶୋର ଜୋର୍ଗେଓ୍ୱାର୍ ଓ ଡକ୍ଟର ବିନୟ କୁମାର କୋରେ ରହିଛନ୍ତି

ତାଙ୍କୁ ୱାଦାଲା ଟ୍ରକ୍ ଟର୍ମିନସ୍ ଥାନାରେ ଏକ ମାରଧର୍ ମାମଲାରେ ଅଟକ ରଖାଯାଇ ଜେରା କରାଯାଉଥିଲା ହାଜତ୍ରେ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା ତାଙ୍କର ପରିବାରର ସଦସ୍ୟ ଓ ସମ୍ପର୍କୀୟମାନେ ପୁଲିସ୍ ତାଙ୍କୁ ହାଜତ୍ରେ ରଖି ମାଡ଼ ଦେଇଥିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବାର ଅଭିଯୋଗ କରିଛନ୍ତି

ଏହି ଘଟଣା ଉପରେ ଏକ ତଦନ୍ତ କରାଯାଇଥିଲା ଏହି ଘଟଣାକୃ ପ୍ରଲିସ୍ ହାଜତ୍ରେ ମୃତ୍ୟୁ ଘଟଣା ଭାବେ ବିବେଚନା କରାଯାଉଛି ଓ କ୍ରାଇମ୍ ବ୍ରାଞ୍ ଏହାର ତଦନ୍ତ ଆରମ୍ଭ କରିଛି

ଜନ୍ମୁ କାଶ୍ମୀର ଗସ୍ତ କରିସାରି ୟୁରୋପୀୟ ସାଂସଦମାନେ କହିଛନ୍ତି ସେଠାରେ ଶାନ୍ତି ସ୍ଥାପନ ଓ ସନ୍ତାସବାଦର ମୃଳୋତ୍ପାଟନ ଉଦ୍ଦେଶ୍ୟରେ ସେମାନେ ସେଠାକୁ ଯାଇଛନ୍ତି ସାଂସଦ ରିସ୍ଜାର୍ଡ଼ କାର୍ନେକି କହିଛନ୍ତି କାଶ୍ମୀରର ଜନସାଧାରଣ ଶାନ୍ତି ଚାହୁଁଛନ୍ତି ସେମାନଙ୍କର ମତାମତ ଦେଇ ପ୍ରତିନିଧି ମଣ୍ଡଳର ଜଣେ ସଦସ୍ୟ କହିଛନ୍ତି କାଶ୍ମୀରର ସ୍ଥାନୀୟ ଲୋକମାନେ ନିଯୁକ୍ତି ଚାହୁଁଛନ୍ତି ପଣ୍ଢିମବଙ୍ଗର ଶ୍ରମିକମାନଙ୍କୁ ସନ୍ତାସବାଦୀମାନେ ହତ୍ୟା କରିଥିବାରୁ ୟୁରୋପୀୟ ସାଂସଦମାନେ ଏହା ଉପରେ ଦ୍ରୁଖ ପ୍ରକାଶ କରିଛନ୍ତି ୟୁରୋପୀୟ ସଂଘ ସାଂସଦମାନେ ସେମାନଙ୍କୁ ଦିଆଯାଇଥିବା ସ୍ୱାଗତ ସମ୍ଭର୍ଦ୍ଧନା ପାଇଁ କେନ୍ଦ୍ର ସରକାର ଓ ସ୍ଥାନୀୟ ପ୍ରଶାସନର ପ୍ରଶଂସା କରିଛନ୍ତି

ସେମାନେ ଛାତ୍ରଛାତ୍ରୀ ମହିଳା ବ୍ୟବସାୟୀ ଫଳଚାଷୀ ଓ ପଞ୍ଚ ଏବଂ ସରପଞ୍ଚମାନଙ୍କୁ ସାକ୍ଷାତ୍ କରିଛନ୍ତି ଏହି ପ୍ରତିନିଧି ଦଳ ଡାଲ୍ ହ୍ରଦରେ ଶିକାରାରେ ବସିଛନ୍ତି ଏହି ଦୁଇଦିନିଆ ଗସ୍ତ ସମୟରେ ସେ ବିଦେଶୀ ପ୍ରତିନିଧି ଦଳ କାଶ୍ମୀର ଅଞ୍ଚଳର ମୋଟାମୋଟି ପରିସ୍ଥିତି ଉପରେ ଖବର ସଂଗ୍ରହ କରିବାର ସୁଯୋଗ ପାଇବେ ୟୁରୋପୀୟ ପ୍ରତିନିଧି ଦଳ ଶ୍ରୀନଗରର ବାଦାମୀବାଦ କ୍ୟାକ୍ଷନ୍ମେଣ୍ଟଠାରେ ସେନାବାହିନୀର ଫିପ୍ଟିନ୍ କର୍ପ୍ସ୍ ଗସ୍ତ କରିଛନ୍ତି ସେଠାରେ ପ୍ରତିନିଧି ଦଳକୁ ମୋଟାମୋଟି ପରିସ୍ଥିତି ବିଷୟରେ ଅବଗତ କରାଯାଇଥିଲା

ଜେକେ ଏକ୍ଜାମ୍ ଜନ୍ମୁ କାଶ୍ମୀରରେ କାଶ୍ମୀର ଉପତ୍ୟକା ଓ ଜନ୍ମୁର ଶୀତ ଜୋନ୍ରେ ଆକ୍ଟିଠାରୁ ବାର୍ଷିକ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି ସୁଚାରୁରୂପେ ପରୀକ୍ଷା କାର୍ଯ୍ୟ ସମ୍ପନ୍ନ କରିବାଲାଗି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ଗତକାଲିଠାରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଯାଇଛି

ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ଶ୍ରୀନଗରରେ ଏକ ସ୍ୱତନ୍ତ୍ର ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି

ପରୀକ୍ଷା ସମୟରେ କୌଣସି ପ୍ରକାର ଅଘଟଣ ଘଟି ନାହିଁ ସ୍କୁଲ୍ ଶିକ୍ଷା ପରୀକ୍ଷା ବୋର୍ଡ଼ ଯୁଗ୍ମ ସଚିବ ସୟତ୍ ରଉଫ୍ ଆମ ସମ୍ଭାଦଦାତାଙ୍କୁ କହିଛନ୍ତି କୌଣସି ପରୀକ୍ଷା କେନ୍ଦ୍ରରୁ ଅଘଟଣର ଖବର ଏପର୍ଯ୍ୟନ୍ତ ଆସି ନାହିଁ

ଏହି ଦିନ ସର୍ଦ୍ଦାର୍ ବଲ୍ଲଭଭାଇ ପଟେଲ୍ଙ୍କର ଜୟନ୍ତୀ ପାଳନ କରାଯାଇଥାଏ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବାପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାଗୁଡ଼ିକ ବିଷୟରେ ଡେପୁଟି କମିଶନର୍ମାନେ ଡିଭିଜନାଲ୍ କମିଶନର୍କ୍କୁ ଜଣାଇଛନ୍ତି ପ୍ରତ୍ୟେକ ଜିଲ୍ଲାରେ ଏକତା ଦିବସ ମାରାଥନ୍ ଦୌଡ଼ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ଏଥିରେ ସ୍କୁଲ୍ ଓ କଲେକ୍ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ ଜନ୍ମୁ ବିମାନ ବନ୍ଦରଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଜମ୍ମୁ ରେଳଷ୍ଟେସନ୍ଠାରେ ମଧ୍ୟ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ସମସ୍ତ କିଲ୍ଲାରେ ମାର୍ଚ୍ଚ ପାଷ୍ଟ୍ ମାରାଥନ୍ ଦୌଡ଼ ଚିତ୍ରକଳା ପ୍ରତିଯୋଗିତା ଓ ବଙ୍କତା ପ୍ରତିଯୋଗିତାମାନ କରାଯିବ ଏହି ଅବସରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ